କମିଟି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶରେ ଆର୍ଥକ ବିକାଶ ପୁଞ୍ଜିନିବେଶ ଓ ନିଯୁକ୍ତି ସୁଯୋଗ ସୃଷ୍ଟି କ୍ଷେତ୍ରରେ ଦ୍ରତ ଅଗ୍ରଗତି ହାସଲ କରାଇବା ସକାଶେ ଦୁଇଟି ନୃତନ କ୍ୟାବିନେଟ୍ କମିଟି ଗଠନ କରିଛନ୍ତି

ସେମାନେ ହେଲେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ୍ ଶାହା ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ୍ ଗଡ଼କରୀ ଓ ରେଳ ମନ୍ତ୍ରୀ ପୀୟୁଷ ଗୋୟଲ୍

କମିଟିରେ ଥିବା ସଦସ୍ୟମାନେ ହେଲେ କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମର ମାନବ ସମ୍ଭଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ୍ ନିଶାଙ୍କ ପେଟ୍ରୋଲୟିମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କୁଶଳ ଓ ଉଦ୍ୟୋଗ ବିକାଶ ମନ୍ତ୍ରୀ ମହେନ୍ଦ୍ରନାଥ ପାଶ୍ଚେ ଶ୍ରମ ଓ ନିୟୋକ୍ତନ ମନ୍ତ୍ରୀ ସନ୍ତୋଷ ଗଙ୍ଗୱାର୍ ଏବଂ ଗୃହ ଓ ସହର ବିକାଶ ମନ୍ତ୍ରୀ ହର୍ଦୀପ୍ ପୁରୀ ଏହି କମିଟିରେ ଅମିତ୍ ଶାହା ନିର୍ମଳା ସୀତାରମଣ ପୀୟୁଷ ଗୋୟଲ୍ ଓ ନୀତିନ୍ ଗଡ଼କରୀ ମଧ୍ୟ ରହିଛନ୍ତି ହେଲ୍ଥ ମିନ୍ ଆୟୁଷ୍ମାନ୍ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ଦିଲ୍ଲୀ ଓଡ଼ିଶା ତେଲଙ୍ଗାନା ଓ ପଣ୍ଟିମବଙ୍ଗ ମୁଖ୍ୟମନ୍ତ୍ରୀମାନଙ୍କୁ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାରେ ସାମିଲ୍ ହେବାପାଇଁ କହିଛନ୍ତି

ଡକ୍ଟର ହର୍ଷବର୍ଦ୍ଧନ ଓଡ଼ିଶା ମ୍ରଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ୍ ପଣ୍ଟିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୀ ସହ କଥାବାର୍ତ୍ତା କରୁଛନ୍ତି ଶ୍ରୀ ହର୍ଷବର୍ଦ୍ଧନ କହିଛନ୍ତି ସେ ମଧ୍ୟ ତେଲଙ୍ଗାନାର ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କ ସହ କଥା ହେବେ ସେ କହିଛନ୍ତି ଦେଶର ସମସ୍ତ ଦରିଦ୍ର ଓ ଅସହାୟ ଲୋକମାନଙ୍କ ନିକଟରେ ଆୟୁଷ୍ମାନ ଭାରତ ଭଳି ଦୂରଦୃଷ୍ଟିସମ୍ପନ୍ନ ଯୋଜନାର ଲାଭ ପହଞ୍ଚିବା ଆବଶ୍ୟକ

ହର୍ଷବର୍ଦ୍ଧନ ନିପା କେରଳର କେତେକ ସ୍ତାନରେ ନିପା ଭୂତାଣୁ ସଂକ୍ରମଣ ସମ୍ପର୍କିତ ଖବରକୁ ନେଇ ଆତଙ୍କିତ ନ ହେବାପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଲୋକମାନଙ୍କୁ ପରାମର୍ଷ ଦିଆଯାଇଛି ଏହି ଭୂତାଣୁର ସଂକ୍ରମଣକୁ ରୋକିବାପାଇଁ ପ୍ରୟାସ କରାଯାଉଥିବା କେନ୍ଦ୍ର ସରକାର କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ବ୍ରକ୍ତିଗତ ଭାବେ କେରଳର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହିତ ପରିସ୍ଥିତିର ଅନୁଧ୍ୟାନ କରିଛନ୍ତି କେନ୍ଦ୍ରୀୟ ଦଳ ପକ୍ଷରୁ ସଂକ୍ରମିତ ଅଞ୍ଚଳରେ ଗ୍ରହଣ କରାଯାଇଥିବା ପ୍ରତିଷେଧକ ବ୍ୟବସ୍ଥାର ଯାଞ୍ଚ କରାଯାଉଛି ଏର୍ଷାକୁଲମ୍ଠାରେ ନିପା ରୋଗୀଙ୍କ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ୱାର୍ଡ଼ର ବ୍ୟବସ୍ଥା କରାଯାଇଛି ନିପାଦ୍ୱାରା ଆକ୍ରାନ୍ତ ଜଣେ ରୋଗୀଙ୍କର ଅବସ୍ଥା ସ୍ଥିର ରହିଛି

ଜାବ୍ଡେକର ଏନ୍ଭାର୍ଣ୍ଣମେଣ୍ଟ ପରିବେଶ ମନ୍ତ୍ରୀ ପ୍ରକାଶ ଜାବ୍ଡେକର୍ ନୃତନ ଭାବେ ଆରମ୍ଭ କରାଯାଇଥିବା ଚାରା ସହିତ ସେଲ୍ଫି ଅଭିଯାନରେ ପରିବେଶ ସୁରକ୍ଷା ପାଇଁ ସଚେତନତା ସ୍ନୁଷ୍ଟି କରିବା ଉଦ୍ଦେଶ୍ୟରେ ଆଜି ମୁମ୍ବାଇସ୍ଥିତ ଫିଲ୍ମ ଡିଭିଜନ୍ ପରିସରରେ ଚାରାରୋପଣ କରିବେ ସେ ମଧ୍ୟ ଗତ କାନୁୟାରୀ ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଦ୍ୱାରା ଉଦ୍ଘାଟିତ ଭାରତୀୟ ଚଳଚ୍ଚିତ୍ରର ଜାତୀୟ ସଂଗ୍ରହାଳୟ ପରିଦର୍ଶନ କରିବେ ତାଙ୍କ ଗସ୍ତ ଅବସରରେ ଶ୍ରୀ ଜାବ୍ଡେକର ଚଳଚ୍ଚିତ୍ର କଗତର ପ୍ରମୁଖ ବ୍ୟକ୍ତିବିଶେଷଙ୍କ ସହ ଆଲୋଚନା କରିବେ ଓ ପରିବେଶ ସ୍ୱରକ୍ଷା ଅଭିଯାନକୁ ଆଗେଇ ନେବାପାଇଁ ସେମାନଙ୍କୁ ଆହ୍ୱାନ କରିବେ ଗତକାଲି ବିଶ୍ୱ ପରିବେଶ ଦିବସ ଅବସରରେ ନ୍ନଆଦିଲ୍ଲୀସ୍ଥିତ ପର୍ଯ୍ୟାବରଣ ଭବନ ପରିସରରେ ସେ ଏକ ଚାରାରୋପଣ କରିଥିଲେ ତାଙ୍କ ସହିତ ଏହି କାର୍ଯ୍ୟକ୍ରମରେ ପ୍ରସିଦ୍ଧ କ୍ରିକେଟ୍ ଖେଳାଳି କପିଲ୍ଦେବ ବିଶିଷ୍ଟ ଚଳଚ୍ଚିତ୍ର ତାରକା ଜ୍ୟାକି ଶ୍ରଫ୍ ଓ ରନ୍ଦୀପ୍ ହୁଡ଼ା ଏବଂ ବିଶିଷ୍ଟ ଲୋକସଙ୍ଗୀତ କଣ୍ଠଶିଳ୍ପୀ ମାଲିନୀ ଅଓ୍ୱସ୍ତି ଯୋଗ ଦେଇଥିଲେ ରିଜିଜ୍ମ ଷ୍ଟାଡିୟମ୍ ଭାରତୀୟ କ୍ରୀଡ଼ା ପ୍ରାଧିକରଣର ସମସ୍ତ ଷ୍ଟାଡିୟମ୍ ଏବଂ ପ୍ରଶିକ୍ଷଣ କେନ୍ଦ୍ରଗୁଡ଼ିକୁ ପରିବେଶ ଅନୁକୂଳ କରାଯିବ ବୋଲି କ୍ରୀଡ଼ାମନ୍ତୀ କିରଣ ରିଜିଜ୍ଞ ଘୋଷଣା କରିଛନ୍ତି ଗତକାଲି ବିଶ୍ୱ ପରିବେଶ ଦିବସ ଅବସରରେ ଏକ ଅଶୋକ ଗଛ ଚାରା ରୋପଣ କରି ଶ୍ରୀ ରିଜିଜୁ ସବୁଜ ପୃଥିବୀକୁ ସମର୍ଥନ କରିବାପାଇଁ ଅଙ୍ଗୀକାରବଦ୍ଧ ହୋଇଛନ୍ତି ସେ କହିଛନ୍ତି ଏହା କେବଳ ଏକ ଦୀର୍ଘସ୍ତ୍ରୀ ପଦକ୍ଷେପର ଅୟମାରମ୍ଭ ଭବିଷ୍ୟତରେ ସମସ୍ତ ଭାରତୀୟ କ୍ରୀଡ଼ା ପ୍ରାଧିକରଣର ଷ୍ଟାଡିୟମ୍ ଓ ପ୍ରଶିକ୍ଷଣ କେନ୍ଦ୍ରରେ ଅଧିକରୁ ଅଧିକ ବୃକ୍ଷରୋପଣ କରାଯିବ ପିଏମ୍ ଯୋଗା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗକୁ ଜୀବନର ଅବିଚ୍ଛେଦ୍ୟ ଅଂଶ ଭାବେ ଗ୍ରହଣ କରିବା ଓ ଅନ୍ୟମାନଙ୍କୁ ଏ ଦିଗରେ ପ୍ରେରିତ କରିବାପାଇଁ ଜନସାଧାରଣଙ୍କୁ ଆହ୍ୱାନ କରିଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ଯୋଗର ଅନେକ ସ୍ରଫଳ ରହିଛି ଯୋଗାସନ ଉପରେ ସେ ଏକ କ୍ଷ୍ରଦ୍ ଭିଡିଓ ମଧ୍ୟ ଜାରି କରିଛନ୍ତି

ଆର୍ବିଆଇ ଆର୍ଥିକ ନୀତି କମିଟିର ତିନିଦିନିଆ ବୈଠକ ଗତ ମଙ୍ଗଳବାରଠାରୁ ମୁମ୍ଭାଇରେ ଆରମ୍ଭ ହୋଇଛି

ଶଶୀକାନ୍ତ ଦାସ ଗଭର୍ଷର୍ ଭାବେ କାର୍ଯ୍ୟଭାର ଗ୍ରହଣ କରିବା ପରେ ତୂତୀୟ ଥରପାଇଁ ଆର୍ଥିକ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କର୍ରଛନ୍ତି

ଚଳିତ ବୈଠକରେ ଆର୍ବିଆଇ ପକ୍ଷରୁ କେତେକ ସଂସ୍କାରମ୍ଭଳକ ପଦକ୍ଷେପ ନିଆଯାଇପାରେ ବୋଲି ବିଶେଷଜ୍ଞମାନେ ଅନୁମାନ କର୍ ଛନ୍ତି

ଅର୍ଥ ବ୍ୟାଙ୍କିଙ୍ଗ୍ ବୀମା ଘରୋଇ ସଂସ୍ଥା ସେବା ଉପଯୋଗ ଗବେଷଣା ଓ ବିକାଶ କୋରିୟର୍ ବୈଷୟିକ ପରୀକ୍ଷଣ ଓ ବିଶ୍ଳେଷଣ ଆଦି ସେବା କ୍ଷେତ୍ରର ଅନ୍ତର୍ଭୁକ୍ତ ଦେଶରେ ସହଜରେ ବ୍ୟବସାୟ କରିବା ଓ ବିଦେଶୀ ପ୍ରଞ୍ଜିନିବେଶକ୍ତ ଆକୃଷ୍ଟ କରାଇବା ଲାଗି ସରକାର ପ୍ରକ୍ରିୟାର ସରଳୀକରଣ କରିଛନ୍ତି

ହିଟ୍ ଓ୍ୱେଭ୍ ଏକ ସ୍ୱଚ୍ଚ ଅବଧିର ବିରତି ପରେ ଦେଶର ବିଭିନ୍ନ ଭାଗରେ ଗ୍ରୀଷ୍କପ୍ରବାହ ବୃଦ୍ଧି ପାଇବାରେ ଲାଗିଛି ଜାତୀୟ ରାଜଧାନୀ ଦିଲ୍ଲୀ ଅଞ୍ଚଳରେ ପ୍ରଚଣ୍ଡ ଗ୍ରୀଷ୍କପ୍ରବାହ ଅନୁଭୂତ ହେଉଛି

ଆଜି ଏଠାରେ ବର୍ଷା କିୟା ଘଡ଼ଘଡ଼ି ସହ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନ୍ଦମାନ କରିଛି ପଣ୍ଢିମ ଓଡ଼ିଶାରେ ଗ୍ରୀଷ୍କପ୍ରବାହ ବୃଦ୍ଧି ପାଇବାରେ ଲାଗିଛି

ପାଣିପାଗ କାର୍ଯ୍ୟାଳୟର କହିବା ଅନୁଯାୟୀ ଏହି ଦୁଇ ରାଜ୍ୟରେ ଆଜି ବର୍ଷାର ସମ୍ଭାବନା ରହିଛି ହିମାଚଳ ପ୍ରଦେଶରେ ଅଞ୍ଚ କେତେକ ସ୍ଥାନରେ ବର୍ଷା ହୋଇଥିବା ସତ୍ତ୍ୱେ ତାପମାତ୍ରା ସ୍ୱାଭାବିକଠାରୁ ଉର୍ଦ୍ଧ୍ୱରେ ରହିଛି

ଏଥିରେ କୌଣସି କ୍ଷୟକ୍ଷତି ହୋଇ ନ ଥିବା କଣାପଡ଼ିଛି

ଅହଜ୍ଞଦାବାଦ ସହରର ଆଖପାଖ ଅଞ୍ଚଳରେ ମଧ୍ୟ ଏହି ସମୟରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଥିଲା

ରୋହିତ ଶର୍ମାଙ୍କ ମ୍ୟାନ୍ ଅପ୍ ଦି ମ୍ୟାଚ୍ ଘୋଷିତ କରାଯାଇଥିଲା

କେନ୍ଦ୍ରମନ୍ତ୍ରୀ ଅମିତ୍ ଶାହା ରାଜନାଥ ସିଂ ପ୍ରକାଶ ଜାବ୍ଡେକର ଓ କିରେନ୍ ରିଜିକୁ ଏହି ବିଜୟ ପାଇଁ ଭାରତୀୟ ଦଳକୁ ଅଭିନ୍ଦନ କ୍ଷଣାଇଛନ୍ତି